ଏହି ଅବସରରେ ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ର ଭିଭିପ୍ରସ୍ତର ସ୍ତାପନ କରିବେ

ଗଜପତି ଏବଂ କଳାହାଣ୍ଡି ଜିଲ୍ଲାକୁ ବାଦ୍ ଦେଇ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଏହି ଟିକାକରଣ ହୋଇଛି

ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାପ୍ଦାୟିନୀ ମା' ସରସ୍ନତୀଙ୍କର ଆବାହନ ଏବଂ ପ୍ରଜା କରାଯାଏ ରାକ୍ୟର ଘରେ ଘରେ ଏବଂ ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକରେ ମାଙ୍କର ପୂଜା ପାଇଁ ପ୍ରସ୍ତୁତି ଚାଲିଛି